ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଉଚ୍ଚଶିଷା ବିଭାଗ ପକ୍ଷରୁ କାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖିବା ମାସକ ପିକ୍ସିବା ଓ ସାନିଟାଇଜେସନ୍ ବ୍ୟବସ୍ତାକୁ କଡ଼ାକଡ଼ି ପାଳନ କରାଯାଉଛି

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ଧକ୍ଷତାରେ ଅନୁଷିତ ଏକ ବୈଠକରେ ଏହି ନିଷ୍ବତ୍ତି ନିଆଯାଇଛି